ଗସ୍ତ ଅବସରରେ କରିବେ ଏକାଧିକ ପ୍ରକ୍ସର ଉଦ୍ଘାଟନ ଓ ଶିଳାନ୍ୟାସ

ଯଦି କୌଣସି ହିତାଧିକାରୀ ଏଥିରୁ ବଞ୍ଚିତ ରହିବେ ସେମାନଙ୍ଙୁ ସରକାରୀ ଲାଇସେନ୍ୱପ୍ରାପ୍ତ ଖାଉଟି ସାମଗ୍ରୀ ବକ୍କନ କେନ୍ଦ ମାଧ୍ଧମରେ ଏଲ୍ଇଡି ବଲ୍ବ୍ ବିତରଣ କରାଯିବ ବୋଲି ସ୍ଚନା ଦିଆଯାଇଛି

ଏହି ଉପଲକ୍ଷେ ଆକି ଏକ ପ୍ରଶିକ୍ଷଣ କର୍ମଶାଳା ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାିଛି